ଏଭଳି ଆଇନ୍ ପ୍ରସ୍ତୁତ କରିବା ପାଇଁ ବର୍ଉମାନ ଉପଯୁକ୍ତ ସମୟ ବୋଲି ସେ ମତ ଦେଇଛନ୍ତି ମଧ୍ଧସ୍ରତା ମାଧ୍ଧମରେ ବିବାଦର ସମାଧାନକୁ ଏକ ବଡ ଗୋଷୀ ପସନ୍ଦ କର୍ବଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି ତେଶୁ ମଧସ୍ତତା ଆଇନ୍କୁ ବ୍ୟାପକ କରିବା ସହ ସରଳୀକରଣ କରାଗଲେ କମ୍ ଖର୍ଚ୍ଚରେ ମାମଲାର ଦ୍ରତ ସମାଧାନ ହୋଇପାରିବ

ଏନେଇ ନିର୍ଦ୍ଦେଶାଳୟ ସମସ୍ତ ବିମାନ ସେବା କ୍ମାନୀକୁ ଜଣାଇଛନ୍ତି ସେହିଭଳି ପଡୋଶୀ ଦେଶଙ୍କ ସହ ସଂଯୋଗ ଥିବା ସଡ଼କ ପଥ ଓ ଜଳପଥ ଉପରେ ମଧ ସତର୍କ ଦୃଷି ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି

ସେହିଭଳି କରୋନା ଭ୍ତାଣୁ ଆକ୍ରାନ୍ତ ସନ୍ଦେହରେ ରାଜ୍ୟର ବିଭିନ୍ ଡାକ୍ତରଖାନାରୁ ସଂଗୃହୀତ ନମନା ପୁନେସ୍ପିତ ଏନ୍ଆଇଭିକୁ ପଠାଯାଇଥିବାବେଳେ ସେଗୁଡ଼ିକ ନେଗେଟିଭ୍ ଥିବା ଜଣାପଡିଛି

ଭୁବନେଶ୍ୱରରେ ଗତକାଲି ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ଘକ୍ଷତାରେ ଅନୁଷ୍ଡିତ ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ଏହାଦ୍ୱାରା ପର୍ଯ୍ୟଟକ ଓ ପଥଚାରୀ ଉପକୃତ ହେବେ

ସେହିଭଳି ବର୍ଷା ସହ କୋହଲା ପାଗ ପାଇଁ ସାଧାରଣ ଜୀବନ ଯାତ୍ରା ମଧା କେତେକାଂଶରେ ପ୍ରଭାବିତ ହୋଇଛି